ପାର୍ଲାମେଷ୍ଟ୍ର ବଜେଟ୍ ଅଧିବେଶନ ଉପରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କୃଷିମନ୍ତ୍ରୀଙ୍କ ସହ କଥାବାର୍ତ୍ତାକୁ ଆଗେଇ ନେବାପାଇଁ ମାତ୍ର ଗୋଟିଏ ଫୋନ୍ କଲ୍ର ଆବଶ୍ୟକତା ରହିଛି

ସର୍ବଦଳୀୟ ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି କୃଷକମାନଙ୍କ ସହ ଏକାଦଶ ପର୍ଯ୍ୟାୟର ବୈଠକରେ ସରକାର ଯେଉଁ ବିବୃତ୍ତି ଜାରି କରିଥିଲେ ସେଥିରେ କାଏମ୍ ଅଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ଭାବେଳେ ଶ୍ରୀ ଯୋଶୀ କହିଛନ୍ତି ସରକାର ଦେଇଥିବା ପ୍ରସ୍ତାବଗୁଡ଼ିକୁ କୃଷକମାନେ ଗ୍ରହଣ କରିବାକୁ ଆଗେଇ ଆସିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବୈଠକରେ ନେତାମାନେ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରୁଛନ୍ତି ତାହା ଉପରେ ବିସ୍ତୃତ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟର ଉଭୟ ସଭାର କାର୍ଯ୍ୟଧାରା ସୁଚାରୁ ରୂପେ ଚାଲିବା ଓ ଦୁଇ ସଭାରେ ବ୍ୟାପକ ବିତର୍କ କରାଯିବାର ଗୁରୁତ୍ୱକୁ ଦୋହରାଇଛନ୍ତି ସେ କହିଛନ୍ତି ସଭାକାର୍ଯ୍ୟରେ ବାରମ୍ଭାର ବାଧା ସୃଷ୍ଟି କରାଯିବାଦ୍ୱାରା ଛୋଟ ଛୋଟ ଦଳମାନେ ସବୁଠୁ ବେଶି ଅସୁବିଧା ଭୋଗ କରିଥା'ନ୍ତି କାରଣ ସେମାନେ ସେମାନଙ୍କର ମତାମତ କଶାଇ ପାରି ନ ଥା'ନ୍ତି ସେ କହିଛନ୍ତି ପାର୍ଲାମେଣ୍ଟର କାର୍ଯ୍ୟଧାରା କିଭଳି ସୁଚାରୁ ରୂପେ ଚାଲିବ ଏହା ବଡ଼ ବଡ଼ ଦଳଗୁଡ଼ିକର ଦାୟତ୍ୱ ଭାରତ ବିଶ୍ୱର ମଙ୍ଗଳ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲ୍ଲେଖ କରିଛନ୍ତି ସେ ଦେଶର ଜନସାଧାରଣଙ୍କ ଦକ୍ଷତା ଓ କ୍ଷମତାର ଉଲ୍ଲ୍ଲେଖ କରି ଏକ ସମୂଦ୍ଧ ବିଶ୍ୱ ଗଠନ ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରି ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଛନ୍ତି ଆମେରିକାରେ ଗାନ୍ଧିକୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାର ନିନ୍ଦା କରି ଆଧୁନିକ ବିଶ୍ୱରେ ଏଭଳି କାର୍ଯ୍ୟର କୌଣସି ସ୍ଥାନ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବଜେଟ୍ ଉପସ୍ଥାପନର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯିବ

ଏହା ଏଫ୍ଏମ୍ ଗୋଲ୍ଡ୍ ଚ୍ୟାନେଲ୍ ଓ ଅନ୍ୟାନ୍ୟ ଫ୍ରିକୁଏନ୍ସି ଗୁଡ଼ିକରେ ଉପଲବ୍ଧ ହେବ

ଅଦ୍ୱୈତ ଆଶ୍ରମ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

'ପ୍ରବୁଦ୍ଧ ଭାରତ' ପତ୍ରିକା ଭାରତର ପୁରାତନ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାରର ମୁଖ୍ୟ ମାଧ୍ୟମ ଥିଲା

ଆଜିର ଦିନଟିକୃ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ୍ସ୍ଥିତ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ୍ ସିଂହ ପୁରି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ କେନେରାଲ୍ ବିପିନ୍ ରାୱତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ନର୍ବଶେ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ କରମ୍ବୀର ସିଂହ ଓ ବିମାନ ବାହିନୀ ମ୍ରଖ୍ୟ ମାର୍ଶାଲ୍ ଆର୍କେ ଭଦୌରିଆ ରାଜଘାଟ ଯାଇ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି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

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ବାର୍ତ୍ତା ଦେଇ ଶାନ୍ତି ଅହିଂସା ସରଳତା ନିଷ୍କପଟତା ଓ ମାନବିକତା ଭଳି ଗାନ୍ଧିକୀଙ୍କର ଆଦର୍ଶଗୁଡ଼ିକର ପାଳନ କରିବାକୁ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ବାପୁଙ୍କର ଆଦର୍ଶ ଦେଶର କୋଟି କୋଟି ଲୋକଙ୍କୁ ଏଭଳି ଅନୁପ୍ରାଣିତ କରି ଚାଲିଥିବ ସେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଶବଳି ଦେଇଥିବା ବ୍ୟକ୍ତିମାନଙ୍କର ବଳିଦାନକୁ ସ୍କରଣ କରିବାପାଇଁ ଶହୀଦ୍ ଦିବସ ପାଳନ କରାଯାଉଛି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଗାନ୍ଧିକୀ ଶାନ୍ତି ଅହିଂସା ଓ ନିଃସ୍ୱାର୍ଥପର ସେବାର ପ୍ରତୀକ ଥିଲେ ସେ କହିଛନ୍ତି ଗାନ୍ଧିକୀ ତାଙ୍କର ନୀତି ଓ କାର୍ଯ୍ୟ ମାଧ୍ୟମରେ ସମଗ୍ର ମାନବ ଜାତିପାଇଁ ଏକ ଅଲିଭା ଦାଗ ଛାଡ଼ି ଯାଇଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ସମାଜର ଗରିବ ଦୁର୍ବଳ ଦଳିତ ଓ ଅନୁନ୍ନତ ଲୋକମାନଙ୍କ ମଙ୍ଗଳ ପାଇଁ ଗାନ୍ଧିଜୀଙ୍କ ଅହିଂସାର ପଥକୁ ବିଶ୍ୱର ଜନସାଧାରଣ ଅନୁସରଣ କରିଆସୁଛନ୍ତି ଫିଲ୍ମସ୍ ଡିଭିଜନ୍ ଗାନ୍ଧିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକର ପ୍ରଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛି

ଏହି ବୂତ୍ତଚିତ୍ର ଫିଲ୍ମସ୍ ଡିଭିଜନ୍ ୱେବ୍ସାଇଟ୍ ଏବଂ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଆଜି ଦିନସାରା ଷ୍ଟ୍ରିମିଂ ହେଉଛି

କୋବିଡ୍ ପ୍ରତିଷେଧକ ଦେବାରେ ଉତ୍ତର ପ୍ରଦେଶ ଶୀଷ ସ୍ଥାନରେ ଥିବାବେଳେ ତାହା ପରକୁ ରାଜସ୍ଥାନ କର୍ଷାଟକ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରହିଛି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

ରାଷ୍ଟ୍ରପତି ଭବନଠାରେ ଶିଶୁମାନଙ୍କୁ ପୋଲିଓ ଡ୍ରପ୍ ପିଆଇ ରାଷ୍ଟ୍ରପତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ତାଙ୍କର ପତ୍ନୀ ସବିତା କୋବିନ୍ଦ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଉପସ୍ଥିତ ଥିଲେ ଆସନ୍ତାକାଲିକୁ 'ପୋଲିଓ ପ୍ରତିଷେଧକ ଦିବସ' ଭାବେ ପାଳନ କରାଯାଇଥାଏ